ଇସି ମିଟିଙ୍ଗ୍ ନିର୍ବାଚନ କମିଶନ୍ ବିଭିନ୍ନ ନିର୍ବାଚନ ସଂସ୍କାର ଉପରେ ଆଲୋଚନାପାଇଁ ସୋମବାର ଦିନ ନୂଆଦିଲ୍ଲୀରେ ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଡକାଇଛି ନିର୍ବାଚନ କମିଶନ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ରାଜନୈତିକ ଦଳଗୁଡ଼ିକର ମତାମତ ଜାଶିବାପାଇଁ ଅନେକ ସମୟରେ ଏଭଳି ବୈଠକମାନ କରିଥାଏ ସୋମବାର ଦିନ ହେବାକୁ ଥିବା ବୈଠକର କାର୍ଯ୍ୟସ୍ତଚୀ ମଧ୍ୟରେ ଭୋଟର ତାଲିକା ସଂକ୍ରାନ୍ତରେ ଆଲୋଚନା ସ୍ଥାନ ପାଇଛି ଆସନ୍ତା ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ଭୁଲ୍ ଭୋଟର ତାଲିକା ପ୍ରକାଶ ଏଥିରେ ସ୍ୱଚ୍ଚତା ଓ ସମସ୍ତ ଭୋଟର୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବା ଆଦି ବିଷୟ ଉପରେ କମିଶନ୍ ରାଜନୈତିକ ଦଳଗୁଡ଼ିକର ମତାମତ ଲୋଡ଼ିଛି ସାମ୍ପ୍ରତିକ ନିର୍ବାଚନ ବ୍ୟବସ୍ଥାରେ ଉନ୍ନତି ଆଣି ଗଣତନ୍ତ୍ରକୁ ଅଧିକ ମଜବୁତ୍ କରିବାପାଇଁ ନିର୍ବାଚନ କମିଶନ୍ ସର୍ବଦା ପ୍ରୟାସ କରିଆସ୍କୁଛି ଏନ୍ଆଇଏ ମଣିପୁର ଆରେଷ୍ଟ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ ଏକ ଅସ୍ତ୍ର ଚୋରି ମାମଲାରେ ମଣିପୁରର କଂଗ୍ରେସ ଏମ୍ଏଲ୍ଏ ୟାମ୍ଥଙ୍ଗ୍ ହାଓକିପ୍ ଓ ବେଆଇନ ଘୋଷିତ ସଙ୍ଗଠନ କୁକି ରିଭୋଲ୍ୟୁସନାରୀ ଆର୍ମି ଚେୟାର୍ମ୍ୟାନ୍ ଡାଭିଡ୍ ହାଙ୍ଗ୍ସିଙ୍ଗ୍ଙ୍କୁ ଇମ୍ଫାଲ୍ରୁ ଗିରଫ କରିଛି

ଏନ୍ଆଇଏ କହିଛି ୟାମ୍ଥଙ୍ଗ୍ ହାଓକିପ୍ଙ୍କୁ ଗତକାଲି ଗିରଫ କରାଯାଇଥିଲା

ସିଆର୍ପିଏଫ୍ ମହାନିର୍ଦ୍ଦେଶକ ଆର୍ଆର୍ ଭଟ୍ଟନାଗର ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ନଚନା ଦେଇ କହିଛନ୍ତି ନକ୍ୱଲବାଦର ମୁକାବିଲାରେ ସିଆର୍ପିଏଫ୍ ଅଭୃତ୍ପୂର୍ବ ସଫଳତା ହାସଲ କରିଛି ସେ କହିଛନ୍ତି ଯେଉଁ ସ୍ଥାନଗୁଡ଼ିକରେ ନକ୍ୱଲପଚ୍ଛୀମାନେ ସିଆର୍ପିଏଫ୍ ପାଇଁ ସର୍ବାଧିକ ଅସୁବିଧା ସୃଷ୍ଟି କରୁଥିଲେ ସେହିସବୁ ଅଞ୍ଚଳରେ ସେମାନଙ୍କୁ ନିୟନ୍ତ୍ରଣ କରାଯାଇପାରିଛି ଓ ସିଆର୍ପିଏଫ୍ ନକ୍ୱଲ୍ ଉପଦ୍ରୁତ ଅଞ୍ଚଳର ଲୋକମାନଙ୍କ ପାଖରେ ଠିକ୍ ସମୟରେ ପହଞ୍ଚପାରିଛି

ସେଥିରେ ଗୁରୁତର ଭାବେ ଆହତ ହୋଇଥିବା ଯବାନଙ୍କର ପରେ ମୃତ୍ୟୁ ଘଟିଥିଲା

ଆସନ୍ତାକାଲି ଶ୍ରାବଶ ପୂର୍ଣ୍ଣିମା ଅବସରରେ ବାର୍ଷିକ ଅମରନାଥ ଯାତ୍ରାର ଶେଷ ପୂଜା ଅନୁଷ୍ଠିତ ହେବ

ୟୁଏନ୍ ବାଜାପେୟୀ ଜାାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଷ୍ଟ୍ରୋନିଓ ଗୁଟେରସ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଜଣେ ଦୃଷ୍ଟାନ୍ତମଳକ କ୍ଟନୀତିଜ୍ଞ ଭାବେ ବର୍ଷ୍ଣନା କରିଛନ୍ତି ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଭାରତର ସ୍ଥାୟୀ ଦୂତାବାସକୁ ଗସ୍ତ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କୀୟମାନଙ୍କୁ ଶୋକବାର୍ତ୍ତା ପଠାଇଥିଲେ ପ୍ରଥମ ଭାରତ ୟୁରୋପୀୟ ସଂଘ ଶିଖର ବୈଠକ ସମୟରେ ସେ ବାଜପେୟୀଙ୍କ ସାକ୍ଷାତ୍ କରିଥିବାର ଜଣାଇଥିଲେ ସେ ସର୍ବଦା ଜଣେ ପ୍ରେରଣାଦାୟୀ କ୍ରିଟନୀତିଜ୍ଞ ଓ ନିଃସ୍ୱାର୍ଥପର ନେତା ଭାବେ ସ୍କରଣୀୟ ହୋଇ ରହିବେ ବୋଲି ଶ୍ରୀ ଗୁଟେରସ୍ କହିଛନ୍ତି ଭାରତ ଓ ବିଶ୍ୱର ଶାନ୍ତି ଏବଂ ବିକାଶ ଦିଗରେ ସେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିବାର ଶ୍ରୀ ଗୁଟେରସ୍ କହିଛନ୍ତି ପେରୁ ଇସ୍ରାଏଲ୍ ନାଇଜେରିଆ ପାଲେଷାଇନ୍ ସ୍ୱିଜର୍ଲ୍ୟାଣ୍ଡ ପାକିସ୍ତାନ ଓ ଜାପାନ ସମେତ ବିଭିନ୍ନ ଦେଶର ପ୍ରତିନିଧିମାନେ ସ୍ଥାୟୀ ଦୂତାବାସକୁ ଗସ୍ତ କରି ଶୋକ ପୁସ୍ତିକାରେ ଶୋକବାର୍ତ୍ତାମାନ ଲେଖିଥିଲେ ଭାରତର ବାଣିଜ୍ୟ ଦୂତ ମଧ୍ୟ ଏକ ଶ୍ରଦ୍ଧାଞ୍ଚଳି ସଭାର ଆୟୋଜନ କରିଥିଲେ

ଏହି ଅର୍ଥ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସିଏସ୍ଆର୍ ପାଣ୍ଠିରୁ ପ୍ରଦାନ କରାଯିବ ମଦାକିରିଠାରେ ଗତକାଲି ସାମ୍ଭାଦିକମାନଙ୍କ ସେ କହିଛନ୍ତି କୋଡାଗୁ ଜିଲ୍ଲାରେ ବନ୍ୟା ରିଲିଫ୍ କାର୍ଯ୍ୟପାଇଁ ଏହି ଅର୍ଥ ପ୍ରଦାନ କରାଯିବ

ଇତିମଧ୍ୟରେ ବନ୍ୟା ଓ ଭୂସ୍କଳନ ଭୟରେ ଯେଉଁ ଲୋକମାନେ ଘର ଛାଡ଼ି ଚାଲିଯାଇଥିଲେ ସେମାନେ ନିଜ ନିଜ ଘରକୁ ଫେର୍ ଛନ୍ତି ୟୁପି ଫ୍ଲଡ୍ ଉତ୍ତର ପ୍ରଦେଶରେ ଘାଘରା ନଦୀ ତଟବର୍ତ୍ତୀ ଅଞ୍ଚଳର ବନ୍ୟା ପରିସ୍ଥିତି ଏବେ ବି ସଙ୍କଟଜନକ ରହିଛି ରାଜ୍ୟ ସରକାର କ୍ଷତିଗ୍ରସ୍ତ ଅଞ୍ଚଳର ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ୍ କରିଛନ୍ତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ଲକ୍ଷ୍ମୀପୁର ଫେଡ଼ି ଓ ଗୋଷ୍ଠାକୁ ଆକାଶମାର୍ଗରୁ ପରିଦର୍ଶନ କରିବାପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାବାଙ୍କିଠାରେ ରିଲିଫ୍ ସାମଗ୍ରୀ ବାଣ୍ଢିଛନ୍ତି ଘାଘରା ନଦୀରେ ବାରାବାଙ୍କିଠାରେ ସୃଷ୍ଟି ହୋଇଥିବା ଘାଇର ମରାମତି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଘାଘରା ନଦୀରେ ଘାଇ ସୃଷ୍ଟି ହୋଇ ଫୈଜାବାଦ ଗୋଣ୍ଡା ବାରାବାଙ୍କି ମଉ ଓ ସୀତାପୁର ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି

ଚିତ୍ରକ୍ତଟଠାରେ ମନ୍ଦାକିନୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ରାମଘାଟ ଅଞ୍ଚଳ ପ୍ରତି ବିପଦ ରହିଛି ରାଜ୍ୟର ଅନେକ ଭାଗରେ ପ୍ରବଳ ବର୍ଷା ହେବା କଥା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଇଣ୍ଡିଆ ସିଙ୍ଗାପ୍ତର ଭାରତ ଓ ସିଙ୍ଗାପ୍ରର ସେମାନଙ୍କ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ରାଜିନାମାରେ ସଂଶୋଧନ କରି ଦ୍ୱିତୀୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି

ଗତକାଲି ନୂଆଦିଲ୍ଲୀରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ରଜନୀଶ୍ ଓ ସିଙ୍ଗାପୁର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ବରିଷ୍ଠ ନିର୍ଦ୍ଦେଶକ ଫ୍ରାନ୍ସିସ୍ ଚୋଙ୍ଗ୍ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି

ରାଜ୍ୟର ଅମଳ ପର୍ବ ଭାବେ ପ୍ରସିଦ୍ଧ ଓଣମ୍ ମାଲୟାଲମ୍ ପଞ୍ଜିକାର ପ୍ରଥମ ମାସ ଚିଙ୍ଗମ୍ର ଆରମ୍ଭରେ ପଡ଼ିଥାଏ

ପ୍ରତିବର୍ଷ ଏହି ଦିନଟି ମହାସମାରୋହ ସହ ପାଳିତ ହୋଇଥାଏ

ପିଏମ୍ ଓଣମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଣମ୍ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତାଙ୍କର ବାର୍ତ୍ତାରେ ଶ୍ରୀ ମୋଦି କେରଳ ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଏହି ବିପତ୍ତିକୁ ସମ୍ମୁଖୀନ ହେବାପାଇଁ ଓଣମ୍ ସେମାନଙ୍କୁ ଅଧିକ ଶକ୍ତି ଓ ଉତ୍ସାହ ଯୋଗାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ସେ କହିଛନ୍ତି କେରଳର ଏହି ଦୁର୍ଦ୍ଦିନରେ ସମଗ୍ର ଦେଶ କେରଳ ବାସୀଙ୍କ ପାଖରେ କାନ୍ଧରେ କାନ୍ଧ ମିଳାଇ ଛିଡ଼ାହୋଇଛି ଏସିଆନ୍ ଗେମ୍ସ୍ ଅଷ୍ଟାଦଶ ଏସୀୟ କ୍ରୀଡ଼ା ଦ୍ୱିତୀୟ ସପ୍ତାହରେ ପଦାର୍ପଣ କରିବା ସହ ଏବେ ଖେଳକୁଦ ଓ ଧାଁଦୌଡ଼ ପ୍ରତିଯୋଗିତା ଉପରେ ଅଧିକ ଆଲୋକପାତ କରାଯିବ ଭାରତ ଆଜି ସ୍କାସ୍ରେ ଆଜି ତିନୋଟି ପଦକ ବିଜୟୀ ହେବା ପ୍ରାୟତଃ ନିଣ୍ଢିତ ହୋଇଛି ସୌରଭ ସୋଷାଲ୍ ଦୀପିକା ପାଲିକଲ୍ ଓ ଜ୍ୟୋସ୍ନା ଚିନ୍ନାସ୍ପା ଆଜି ସେମାନଙ୍କର ସେମିଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ

ସମସ୍ତଙ୍କ ନଜର ପିଭି ସିନ୍ଧୁ ଓ ସାଇନା ନେହୱାଲ୍ଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି ଆଜି ସେମାନେ ବ୍ୟାଡ୍ମିଣ୍ଟନ୍ ସିଙ୍ଗଲ୍ସ୍ର ଦ୍ୱିତୀୟ ରାଉଣ୍ଡ୍ ଖେଳୁଛନ୍ତି

ରାଜୀବ୍ ଅରୋକିଆ ମଧ୍ୟ ହିଟ୍ ଫୋର୍ ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଯୋଗ୍ୟତା ହାସଲ କରିଛନ୍ତି ତୀର ଚାଳନାରେ ଭାରତୀୟ ରିକର୍ଭ ପୁରୁଷ ଟିମ୍ ଭିଏତ୍ନାମ୍କୁ ହରାଇ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି ମହିଳା ରିକର୍ଭ ଟିମ୍ ମଧ୍ୟ ମଙ୍ଗୋଲିଆକୁ ହରାଇ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି

ଦୌଡ଼କୁଦରେ ଭାରତର ଚେତନ ବାଲସୁବ୍ରମଣ୍ୟ ପୁରୁଷ ହାଇଜମ୍ପ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି

ଭାରତୀୟ ଦୌଡ଼କୁଦ ପ୍ରତିଯୋଗୀମାନଙ୍କର ଏହା ବଳିଷ୍ଠ ପ୍ରଦର୍ଶନ